ଆଜି ଶ୍ରାବଣ ମାସ ପ୍ରଥମ ସୋମବାର

ଏହା ବ୍ୟତୀତ ସମୁହ ପକ୍ଷ ରଖିବାକୁ ମଧ୍ଧ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ଆସନ୍ତା ବୁଧବାର ସୁଦ୍ଧା ପକ୍ଷ ରଖିବା ପାଇଁ ରାକ୍ୟମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ରାକ୍ୟ ଖାଦ୍ୟ ସୁରକ୍ଷା ବିଲ୍କୁ କ୍ୟାବିନେଟ୍ ମଞ୍ଞୁରୀ ପ୍ରଦାନ କରିଛି

ଘଟଣାରୁ ଜଶାପଡ଼ିଛି ଯେ ଭକ୍ତିଲତା ତାଙ୍କ ଗ୍ରାମର ବାବୁଆ ଓରଫ ଗୋପୀନାଥ ମହାନ୍ତିଙ୍କୁ ଧରମ ପୁଅ କରିଥିଲେ

ତା'ପରେ ଫୋନ୍ କରି ଭକ୍ତିଲତାଙ୍କୁ କବାଟ ଖୋଲିବାକୁ କହିଥିଲା

କୌଶଳ କ୍ରମେ ଝିଅଟି ନିଜର ସମ୍ମର୍କୀୟଙ୍କୁ ଫୋନ୍ କରି ଦେବାରୁ ଅଭିଯୁକ୍ତ ଘଟଶାସ୍ସଳରୁ ଫେରାର ହୋଇଯାଇଛି ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ ମୃତଦେହକୁ ବ୍ୟବଛେଦ କରିବା ସହ ତାଙ୍କ ଝିଅଙ୍କର ଡାକ୍ତରିମାଇନା କରି ଅଧିକ ତଦନ୍ତ ଜାରି ରଖିଛି

ବାଇକ୍ ଚାଳକ ଭାରସାମ୍ୟ ହରାଇ ଥିବାରୁ ଦୁର୍ଘଟଣା ଗ୍ରସ୍ଠ ହୋଇଥିବା ଜଣାପଡ଼ିଛି ଯୁବକ ଜଣକ ଆମପାଣି ଥାନା ସାଗରପଡ଼ା ଗ୍ରାମର ବୋଲି ଜଣାପଡ଼ିଛି